ଏହାପରେ ବାଚ ଅମାତ ଶୋକପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ପ୍ରଦାନ ପରେ ଗୃହରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ

ଏହି ଧନ୍ୟବାଦ ପ୍ରସ୍ତାବକୁ ଶାସକ ଦଳର ଉପମୁଖ୍ୟସଚେତକ ରୋହିତ ପୂକାରୀ ସମର୍ଥନ ଜଶାଇଥିଲେ

ଏଥିପାଇଁ ଆଠ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି

ଶିକ୍ଷକମାନଙ୍କ ଉପରେ ପୁଲିସ ବଳପ୍ରୟୋଗ କରିଥିବା ସେମାନେ ଅଭିଯୋଗ କରିଛନ୍ତି

ଦୁର୍ଘଟଣାଗ୍ରସ୍ଠ ଯୁଦ୍ଧ ବିମାନଟିରେ ନିଆଁ ଲାଗିଯିବା ସହିତ ଖଣ୍ଡବିଖଣ୍ଡିତ ହୋଇଯାଇଛି

ଏଥିପାଇଁ ସ୍ୱତନ୍ତ୍ ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତଣାଳୟକୁ ଅନୁମତି ଦେଇଥିଲେ

ଫଳରେ ଆଜି କାରଖାନା କାର୍ଯ୍ୟ ବନ୍ଦ ରହିଛି

ଉଭେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ପୁଲିସ୍ ମ୍ରତୟନ କରାଯାଇଛି

ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ହାଁସଦା ଯୋଗ ଦେଇଥିଲେ

ଏଥିପାଇଁ କିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଦରଖାସ୍ତ ପକାଇବା ପାଇଁ ଏକ ବାକ୍ ରଖାଯାଇଥିଲା

ଯାହାକୁ ନେଇ ଗ୍ରାମବାସୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା